ଏବଂ ଝିପିଝିପି ବର୍ଷା ଯୋଗୁଁ ରାଜ୍ୟରେ କୋହଲା ପାଗ କାରି

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆସନ୍ତାକାଲି ପୁରୀ ଠାରେ ସମ୍ମର୍ବ୍ଧନା ଦିଆଯିବ ବୋଲି ଓଡିଶା ଇକ୍କର ନ୍ୟାସନାଲ ସେକ୍କରର ସଭାପତି ପରେଶ ନାୟକ କହିଛନ୍ତି

ରବିବାର ଓ ଛୁଟିଦିନ ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ

ଟ୍ରେନର ବିଳମ୍ୟ ହେବା ଯୋଗୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଏହାକୁ ଭିତି କରି ପୋଲିସ ପକ୍ଷରୁ ଏକ ଦଳ ଗଠନ କରାଯାଇ ଗତକାଲି ରାତ୍ରିରେ ଅଭିଯୁକ୍ତକୁ ଜୟପୁରସ୍ଗିତ ତାର ବାସଭବନରୁ ଗିରଫ କରାଯାଇଛି

ଏହି ଚଚାଉରେ ଉପଜିଲ୍ଲାପାଳ ଭାସ୍କର ରୋଇତଙ୍କ ସମେତ ପୁଲିସ ଓ ପୌରପାଳିକା କର୍ମଚାରୀ ସାମିଲ ଥିଲେ

ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି

ଏହା ସହ ଆସନ୍ତାକାଲିଠାରୁ କିଛି ସ୍ଥାନରେ ଘନ କୁହୁଡି ହେବ

ଭବାନୀପାଟଣାରେ ସବୁଠାରୁ ଅଧିକ କୁହୁଡି ପଡିବ ବୋଲି ଭୁବେନଶ୍ୱର ଆଞଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଆଜି ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗି ରହିବ ଉପକକ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେଉଛି

ଆସନ୍ତାକାଲିଠୁ ପାଗରେ ପରିବର୍ଭନ ଆସିବ ଅଦିନିଆ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାରେ ଚାଷୀ ଆତଙ୍କିତ ହୋଇପଡିଛନ୍ତି

ଚାଷୀମାନେ କିପରି ଅମଳ ଧାନକୁ ରଖିବେ ସେ ନେଇ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପରାମର୍ଶ ଦେଇଛନ୍ତି